ସେହିପରି କବ୍ବମାଳ ମୟରଭଞ୍ଞ ଓ ନୟାଗଡ଼ ଜିଲ୍ଲାରୁ ଜଶେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ସେହିପରି ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି ସେହିପରି ବିଜେପି ରାକ୍ୟ ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି

ରିପୋର୍ଟ ପଜିଟିଭ ଆସିଛି

ଜଣେ ନିଷାପର ଅଫିସର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ

ସ୍ୱର୍ଗତ ବାକପେୟୀ କାତିସଂଘ ସାଧାରଶ ପରିଷଦରେ ହିନ୍ଦୀରେ ଉଦ୍ବୋଧନ ଦେଇଥଲେ